ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି ବିଜୁ କନତା ଦଳ ଆକି ସାମାଜିକ ଆନ୍ଦୋଳନରେ ପରିଶତ ହୋଇଛି

ସଂସଦ ଓ ବିଧାନସଭାରେ ମହିଳାଙ୍କ ସ୍ସାନ ସଂରକ୍ଷଣ ପାଇଁ ବିଜେଡି ସବୁ ସ୍ତରରେ ଲଢେଇ କାରି ରଖିବ

ମା ଆଗେଇଲେ ହିଁ ଦେଶ ଆଗେଇବ

ଏଥିସହିତ ଆରଏମସି ଏପିଏମସିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ମ ଉଠାଇଥିଲେ

ଏଥିରେ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଦେଖି ଭକ୍ତମାନଙ୍କୁ ଛଡାଯାଉଛି କିଓସ୍କଗୁଡିକରେ ପୋଲିସ ମୁତୟନ ରହି ଭକ୍ତମାନଙ୍କୁ ସହଯୋଗ କରାଯାଉଥିବା ଦେଖିବାକୁ ମିଳିଛି